ଏପରିକି ହସିଟାଲ୍ରେ ଲୋକେ କିଭଳି ସେବା ପାଉଛନ୍ତି ସେକଥା ପଚାରି ବୃଝିବେ

ତାଙ୍କ ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ନେଇ ଆକି ବିଙ୍କପ୍ତି ପ୍ରକାଶ ପାଇଛି

ଛାଡ଼ପତ୍ର ପେନ୍ସନ୍ ଛାଡ଼ପତ୍ର ମାମଲା ଚାଲିଥିବା ମହିଳାମାନଙ୍କୁ ଏଶିକି ପେନ୍ସନ୍ ଦେବାର ବ୍ୟବସ୍ରା କରିବେ ସରକାର

ଓଡ଼ିଶା ପାଇଁ ପୁଶି ଗୌରବ ଆଶିଲେ କିନ୍ନର ରାଶୀ

ଆଉ ଏହି ଯୋଜନାର ସଫଳ ରୂପାୟନ ପାଇଁ ନବରଙ୍ଙପୁର ଜିଲ୍ଲାର ରାଇଘର ବ୍ଲକକୁ ପଞାୟତ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି